ଜଷିସ ଅର୍ ମିଶ୍ରଙ୍କ ଅଧ୍ଧକ୍ଷତାରେ ଗଠିତ ଖଖପୀଠ ଏହି ମାମଲାର ଶୁଶାଶି କରି ଦେଶରେ ସବୁକିଛି ବନ୍ଦ କରାଯିବା ଉଚିତ କି ବୋଲି ପ୍ରଶ୍ନ କରିଛନ୍ତି

ଏହି ଟଙ୍କା କେଉଁଠୁ ଆସିଲା ତାହା ସେ ସ୍ୱଷ୍ କରିପାରି ନ ଥିଲେ ତାଙ୍ଙ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ଓ ସେ ବିଚାର ବିଭାଗୀୟ ହାକତରେ ରହିଥିଲେ

ତେବେ ଏଥିପ୍ରତି ସରକାର ସତର୍କ ଦୃଷ୍ଟି ରଖିଥିବା ବିପର୍ଯ୍ୟୟ ପରିଚାଳନା ମନ୍ତୀ ସୁଦାମା ମାରାଶ୍ଡି କହିଛନ୍ତି

ପରିସ୍ଥିତିକୁ ଦେଖ୍ ଅଧିକ ଗେଟ୍ ଖୋଲିବା ପାଇଁ ନିଷ୍ବଉି ନିଆଯିବ ବୋଲି କଳଭଣ୍ତାର କର୍ତ୍ତୃପକ୍ଷ ସ୍ଚନା ଦେଇଛନ୍ତି